ଆକ୍ରମଣରେ ଯେଉଁମାନଙ୍କର ହାତ ଥିଲା ସେମାନଙ୍କ ଉପରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି

ପୁଲୁୱାମା ସନ୍ତାସବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଓ କାଁ ଭାଁ ହିଂସାକାଣ୍ଡ ଯୋଗୁଁ ଶୁକ୍ରବାର ଦିନ ସେଠାରେ ସାନ୍ଧ୍ୟ ଆଇନ୍ ଲାଗୁ ହୋଇଥିଲା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦେବା ପାଇଁ ସାନ୍ଧ୍ୟ ଆଇନ୍ କୋହଳ କରାଯାଇଛି

ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ କୌଣସି ଅପ୍ରୀତିକର ଘଟଣା ଘଟିନାହଁ ବୋଲି ସେ କହିଛନ୍ତି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଦୁର୍ବୃତ୍ତମାନଙ୍କୁ ଗଣ୍ଡଗୋଳ ସୃଷ୍ଟି କରିବାକୁ ନଦେବା ପାଇଁ କର୍ତ୍ତୃପକ୍ଷ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି ସରକାରଙ୍କ ପାଖରେ ସଂଖ୍ୟା ଗରିଷତା ଥିବାରୁ ସରକାର ଦେଶର ସର୍ବାଙ୍ଗିନ ଉନ୍ନତି କରିପାରୁଛନ୍ତି ସେ କହିଛନ୍ତି ଉତ୍ତରପ୍ରଦେଶରୁ ନବଭାରତ ଗଠନ ଆରମ୍ଭ ହେବ ଆଜି ଅପରାହୁରେ ବାରାଣସୀର ରୋହାଣିଆ ଅଞ୍ଚଳ ସ୍ଥିତ ଔଡ଼େ ଗ୍ରାମଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବହୁ ସଂଖ୍ୟାରେ ବିଦ୍ୟୁତ୍ ରେଳ ଓ ସଡ଼କ ପ୍ରକଳ୍ପ ସମ୍ପର୍ଶ୍ଣ ହୋଇଛି ଓ ଅନେକ ପ୍ରକଳ୍ପର କାର୍ଯ୍ୟ କାରି ରହିଛି ବିଗତ ସାଢ଼େ ଚାରି ବର୍ଷ ଭିତରେ ସରକାର ବିଜ୍ଞାନ ଓ ବୈଷୟିକଜ୍ଞାନର ବିକାଶରେ ଅନେକ ପଦକ୍ଷେପ ନେଇଛନ୍ତି ବନ୍ଦେ ଭାରତ ଟ୍ରେନ୍ ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ବୁଲେଟ ଟ୍ରେନ୍ ନିର୍ମାଣ କରିବ ଓ ଏହାକୁ ସଫଳତାର ସହ ଚଳାଇବ

ପୂର୍ବରୁ ସନ୍ଥ ଗୁରୁ ରବି ଦାସ ଜୟନ୍ତୀ ଅବସରରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେ ସନ୍ଥ ଗୁରୁ ରବି ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସନ୍ଥ ଗୁରୁ ରବି ଦାସ ଜନ୍ମ ସ୍ଥାନ ବିକାଶ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଥିଲେ ଦେଶର ବିକାଶ ଓ ଲୋକମାନଙ୍କର ମଙ୍ଗଳ ପାଇଁ ସରକାର ସନ୍ତ ଗୁରୁ ରବି ଦାସଙ୍କ ନୀତିରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ସେ ଦୁଇଟି ହସ୍କିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ

ବାରାଣସୀଠାରେ ଦେଶୀୟ ଜ୍ଞାନକୌଶଳରେ ବିକଶିତ ଡିକେଲରୁ ବିଦ୍ୟୁତ୍ ଚାଳିତ ରେଳ ଇଞ୍ଜିନ୍କୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି

କୋରିଆର ନେତାମାନଙ୍କ ସହ ସେ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ

ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ଭାଗିଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଦୁଇ ଦେଶ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ମତର ଆଦାନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭଭାରତ ଭିଜନକୁ ସାକାର କରିବାରେ ଦକ୍ଷିଣ କୋରିଆ ଭାରତ ପାଇଁ ଏକ ଉତ୍ତମ ଭାଗିଦାର ରାଷ୍ଟ୍ର ସାବ୍ୟସ୍ତ ହେବ ରାଜୀବ ଟ୍ରାନ୍ନଫର ପଣ୍ଟିମବଙ୍ଗ ପୁଲିସ୍ କମିଶନର ରାଜୀବ କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତ ବିଭାଗ ସିଆଇଡିକୁ ବଦଳି କରାଯାଇଛି ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଅନୁଜ ଶର୍ମା କୋଲକାତାର ନୂଆ ପୁଲିସ୍ କମିଶନର ହେବେ କିଛି ଦିନ ପୂର୍ବେ ସିବିଆଇ ରାଜୀବ କୁମାରଙ୍କୁ ପଣ୍ଟିମବଙ୍ଗ ଚିଟ୍ଫଣ୍ଡ ଦୁର୍ନୀତିରେ ଜେରା କରିଥିଲା ଚିଟ୍ଫଣ୍ଡ ଦୁର୍ନୀତି ତଦନ୍ତ ପାଇଁ ରାଜ୍ୟ ସରକାର ତାଙ୍କ ଅଧୀନରେ କମିଟିର ଗଠନ କରିଥିଲେ ରାଜ୍ୟ ସରକାର ନିର୍ବାଚନ କମିଶନ ନିର୍ଦ୍ଦେଶାବଳୀ ଅନୁସାରେ ଆଉ କିଛି ପୁଲିସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜନାଥ ଓ୍ପିମେନ୍ ସେପ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମନେକା ଗାନ୍ଧି ଆଜି ଦିଲ୍କୀରେ ଅନେକ ନାଗରିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି

ଏହି ବ୍ୟବସ୍ଥା ଅଧୀନରେ ପ୍ରତ୍ୟେକ ରାଜ୍ୟକୁ ଉତ୍ଗୀକୃତ କରୁରୀକାଳୀନ ସହାୟତା କେନ୍ଦ୍ରମାନ ସ୍ଥାପନ କରିବାକୁ ହେବ

ସମସ୍ତ ଜରୁରୀକାଳିନ ସହାୟତା କେନ୍ଦ୍ର କିଲ୍ଲା କମାଣ୍ଡ ସେଣ୍ଟର ଓ ଜର୍ରରୀକାଳୀନ ସହାୟତା ଯାନଗୁଡ଼ିକ ସହ ସଂଯୋଗ ହୋଇଛି ସେମାନଙ୍କ ମାଧ୍ୟମରେ ବିପଦରେ ପଡ଼ିଥିବା ଲୋକଙ୍କୁ ସହାୟତା କରି ହେବ

ସ୍ୱରାଷ୍ଟ୍ର ମନ୍ତ୍ରୀ ଯୌନ ଅପରାଧ ପାଇଁ ତଦନ୍ତ ଯାଞ୍ଚ ବ୍ୟବସ୍ଥା ଓ ନିରାପଦ ସହର କାର୍ଯ୍ୟକାରିତା ତଦାରଖ ପୋର୍ଟାଲ୍ ଭଳି ଦୁଇଟି ପୋର୍ଟାଲ୍କୁ ମଧ୍ୟ ଶୁଭାରମ୍ଭ କରିଛନ୍ତି ସେ ରାଜ୍ୟଗୁଡ଼ିକ ପାଇଁ ଡିଏନ୍ଏ ବିଶ୍ଳେଷଣ ବ୍ୟବସ୍ଥାର ଶ୍ରଭାରମ୍ଭ କରିଛନ୍ତି

ବାଶିଜ୍ୟ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଏହି ରିହାତି ପାଇବା ପାଇଁ ଯୋଗ୍ୟ ଷ୍ଟାର୍ଟ୍ଅପ୍ କମ୍ପାନୀମାନେ ସ୍ୱାକ୍ଷର ହୋଇଥିବା ଲିଖିତ ଘୋଷଣାପତ୍ରକୁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗକ୍ର ପଠାଇବେ

ସେହି ଅଫିସର ମାନଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲା

ଇତିମଧ୍ୟରେ ଭାଗଲପୁର ପୂର୍ଣ୍ଣିଆ ତିରହୁଟ କୋଶି ସରନ ଓ ସହରସା ଠାରେ ନୃଆ ଡିଭିଜନାଲ କମିଶନର ନିଯୁକ୍ତ ହୋଇଛନ୍ତି ସୀତାମାଢ଼ି ଓ କାଇମ୍ରରେ ଏସ୍ପିଙ୍କୁ ମଧ୍ୟ ବଦଳି କରାଯାଇଛି ଏସ୍ସି ଘୋଷ ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ୍ ଅଫିସର ଭାରତୀ ଘୋଷଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ସମସ୍ତ ମାମଲାରେ ସୁପ୍ରିମ୍କୋର୍ଟ ତାଙ୍କୁ ଗିରଫ୍ ହେବାରୁ ସୁରକ୍ଷା ପ୍ରଦାନ କରିଛନ୍ତି ଜଷ୍ଟିସ୍ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି ଭାରତୀ ଘୋଷଙ୍କ ବିରୁଦ୍ଧରେ କୌଣସି ଦଶ୍ଚବିଧାନ କରାଯିବ ନାହିଁ ମାମଲାର ବିଚାର ପାଇଁ ସେ ତିନି ସପ୍ତାହ ପରେ ଦିନ ଧାର୍ଯ୍ୟ କରିଛନ୍ତି ଗିରଫ୍ ହେବାରୁ ସୁରକ୍ଷା ଲୋଡ଼ି ଭାରତୀ ଘୋଷ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

ଏମ୍ଏଚ୍ଏ ସିମି ଷ୍ଟେଟସ୍ ବେଆଇନ୍ ଘୋଷିତ ସିମି ସଂଗଠନ ଦ୍ୱାରା ଯେକୌଣସି କାର୍ଯ୍ୟକଳାପ ଓ ପାର୍ଷିର ବ୍ୟବହାରକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରିଛନ୍ତି ଏକ ବିଞ୍ଜପ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସିମି ସଂଗଠନ ଉପରେ ନିଷେଧାଞ୍ଜାକୁ ଆଉ ପାଞ୍ଚ ବର୍ଷ ସଂପ୍ରସାରଣ କରାଯାଇଛି ମନ୍ତ୍ରଣାଳୟ କହିଛି ସିମି ଦ୍ୱାରା ବେଆଇନ୍ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରାନଗଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ କାରି ରଖାଯିବ ମନ୍ତ୍ରଣାଳୟ କହିଛି ଏହି ସଂଗଠନ ଏହାର କର୍ମୀମାନଙ୍କୁ ପୁର୍ନସଂଗଠିତ କରିପାରେ ଓ ସେମାନେ ଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ନଷ୍ଠ କରିପାରନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଭାରତର ଏକତା ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟ ସିମି ଦ୍ୱାରା କରାଯାଉଛି ବିଞ୍ଜପ୍ତିରେ ପୁଣି କୁହାଯାଇଛି ସିମି ସଂଗଠନକୁ ଏକ ବେଆଇନ୍ ସଂଗଠନ ଭାବେ ଘୋଷଣା କରିବା ଅତ୍ୟନ୍ତ ଜର୍ରରି

ଭାରତରେ ନବନିଯୁକ୍ତି ଇସ୍ରାଏଲ୍ ରାଷ୍ଟ୍ରଦୃତ ଡକ୍ଟର ରୋନ୍ ମଲକା କହିଛନ୍ତି ଇସ୍ରାଏଲ୍ ଏହାର ଘନିଷ୍ଠ ବନ୍ଧ୍ର ରାଷ୍ଟ୍ର ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି କାରଣ ସନ୍ତାସବାଦ କେବଳ ଭାରତ କିୟା ଇସ୍ରାଏଲ୍ ନୁହେଁ ସମଗ୍ର ବିଶ୍ୱକୁ ଗ୍ରାସ କରିଛି ସମଗ୍ର ବିଶ୍ୱ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ କରିବା ପ୍ରତି ଗୁରୁତ୍ୱାରୋପ କରି ସେ କହିଛନ୍ତି ଇସ୍ରାଏଲ୍ ଭାରତକୁ ସାହାଯ୍ୟ କରିବାକୁ ଚାହେଁ ଓ ବୈଷୟିକଜ୍ଞାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତଥ୍ୟ ଆଦାନପ୍ରଦାନ କରିବାକୁ ଚାହେଁ